ଚାଷୀମାେନ ପ୍ରଧାନମନ୍ତୀଙ୍କୁ ଖୋର୍ଦ୍ଧାରେ ଭେଟି ସ୍କାରକପତ୍ର ଦେବାର ମଧ କାର୍ଯ୍ୟକ୍ରମ ରହିଛି

ପ୍ରଦାନ କରାଯିବା ସହିତ ଶତାଧିକ ପରିବାରକୁ ବିଦ୍ୟୁତ୍ ସଂଯୋଗ ନିମନ୍ତେ ପଞୀକରଣ କରାଯାଇଥିଲା

ସତ୍ୟବାଦୀ ପଶୁ ଚିକିହା କେନ୍ଦ୍ର ଓ ବ୍ଲକ୍ କୃଷି ସ୍ଚନା ଓ ପରାମର୍ଶ କେଦ୍ର ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା

ବନ୍ଦ୍ ପାଳନ ଯୋଗୁଁ ତାଳଚେରର ସମସ୍ତ ଦୋକାନ ବଜାର ସ୍କୁଲ୍ କଲେଜ ଖଶିଖାଦାନ ସରକାରୀ ଅଫିସ୍ ସମେତ ଗାଡ଼ି ଚଳାଚଳ ବନ୍ କରାଯାଇଛି